ଆକି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ଘାଦିକ ସମ୍ମିଳନୀ ଅନୁଷ୍ତିତ ହୋଇଥିଲା

ଏହିସବୁ କାର୍ଯ୍ୟାନୁଷ୍ଠାନକୁ ଦେଶବାସୀ ସମର୍ଥନ ଜଶାଇଥିଲେ ଏବଂ ଏହାର ଶେଷ ପରିଶତି ଥିଲା ସର୍ଜିକାଲ ଷ୍ଟ୍ରାଇକ୍ ଯାହାକୁ କି ଦେଶବ୍ୟାପୀ ଭ୍ରିଭ୍ରି ପ୍ରଶଂସା କରାଯାଇଥିଲା

ଆକିର ଦିନରେ ଦେଶସାରା ଭାରତୀୟ ସେନା ସମେତ ବିଭିନ୍ ଅନୁଷ୍ଠାନ ଗ୍ରଡ଼ିକରେ ଏହି ଦିବସ ପାଳନ କରାଯାଉଛି

ଏହିଭଳି କର୍ମଶାଳା ସେଗୁଡ଼ିକ ଦୂର କରିବାରେ ସହାୟତା ହେବ

ମାମଲା ଗୁଡ଼ିକର ତ୍ୱରିତ ଫଇସଲା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି ଓଡ଼ିଶା ହାଇକୋର୍ଟ ଏବଂ ଓଡ଼ିଶା ଜୁଡ଼ିସିଆଲ ଏକାଡେମୀର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି କେଏସ୍ ଜାଭେରୀ ତ୍ୱରିତ ବିଚାର ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ

ତାଙ୍କୁ ଉଦ୍ଧାର କରିବାକୁ ଯାଇ ବାଳକଙ୍କ ମା' ମଧ୍ଧ ବୁଡିଯାଇଥିଲେ

ଅନ୍ୟପକ୍ଷରେ ଗଜପତି ଜିଲ୍ଲା ରାଉଦୟଗିରି ବ୍ଲକର ଛେଳିଗଡ ଗ୍ରାମରେ ଏକ ଅଭାବନୀୟ ଘଟଶା ଘଟିଯାଇଛି

ଘଟଶାଟି ହତ୍ୟା ନା ଆମ୍ହତ୍ୟା ତାହା ସୂଷ୍ଟି ହୋଇନାହି